ଏମ୍ସ ଟ୍ରାଏଲ ଅଖିଳ ଭାରତ ଭେଷଜ ପ୍ରତିଷ୍ଠାନ ଏମ୍ସର ଏଥିକ୍ସ କମିଟି ଭାରତରେ ପ୍ରସ୍ତୁତ କୋଭିଡ୍ ନାଇଷ୍ଟିନ୍ ପ୍ରତିଶେଧକ କୋଭାକ୍ସିନ୍ର ମାନବ ଶରୀରରେ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଛି ଆସନ୍ତା କାଲିଠାରୁ ଏଥିପାଇଁ ସ୍ୱଇଚ୍ଛାରେ ପରୀକ୍ଷଣ ପାଇଁ ପ୍ରସ୍ତୁତ ଥିବା ସୁସ୍ଥ ବ୍ୟକ୍ତିମାନଙ୍କର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରାଯିବ

ଏହା ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ ଘଟଣା

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ ଶୀର୍ଷସ୍ଥାନରେ ଥିବାବେଳେ ତାହା ପରକ୍ତ ତାମିଲନାଡ଼ ଓ ଦିଲ୍ଲୀ ରହିଛି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

କୋଭିଡ୍ ଫାସିଲିଟି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଆବାସିକ କପ୍ଲେକ୍ସରେ ଛୋଟଛୋଟ କୋଭିଡ୍ କେୟାର କେନ୍ଦ୍ର ସ୍ଥାପନ କରିବା ସଂପର୍କିତ ଗାଇଡ୍ ଲାଇନ୍ ପ୍ରକାଶ କରାଯାଇଛି ଏହି କେନ୍ଦ୍ରଗୁଡ଼ିକରେ କରୋନା ସଫପର୍କିତ ଲକ୍ଷଣ ଥିବା ବା ଲକ୍ଷଣ ବିହୀନ ବ୍ୟକ୍ତିମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ

ଏହି ମାର୍ଗଦର୍ଶିକାରେ କୁହାଯାଇଛି କୋଭିଡ୍ କେୟାର କେନ୍ଦ୍ର ଆବାସିକ କଂପ୍ଲେକ୍ସର ପରିସରରେ ଥିବା ଖାଲି ଫ୍ଲାଟ୍ କମ୍ୟୁନିଟି ହଲ୍ ସାଧାରଣ ଉପଯୋଗୀ ସ୍ଥାନରେ ଅସ୍ଥାୟୀ ଭାବେ କରାଯାଇ ପାରିବ ଏଥିରେ ଅଲଗା ପ୍ରବେଶ ଓ ପ୍ରସ୍ଥାନର ସୁବିଧା ରହିବା ଅନିବାର୍ଯ୍ୟ ପ୍ରବେଶପଥରେ ହାତର ସ୍ୱଚ୍ଚତା ଏବଂ ଥର୍ମାଲ୍ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯିବ ସେହିଭଳି ବେଡ୍ଗୁଡ଼ିକୁ ପରସ୍କରଠାରୁ ଅନ୍ୟୁନ ତିନିଫୁଟ ଦୂରତାରେ ରଖାଯିବ

ବାରମ୍ଭାର ବ୍ୟବହାର ହେଉଥିବା ଡୋର୍ ନବ୍ସ ଲିଫ୍ଟ ବଟନ ହ୍ୟାଣ୍ଡ ରେଲ୍ ବେଞ୍ଚ୍ ଏବଂ ଓ୍ୱାସ୍ରୁମ୍କୁ ନିୟମିତ ଭାବେ ପରିଷ୍କାର ଏବଂ ଜୀବାଣୁ ନିରୋଧ କରାଯିବ ଏହିସବୁ କାର୍ଯ୍ୟଗୁଡ଼ିକ ନିୟମିତ ଭାବେ ତଦାରଖ କରାଯିବ ଜଣେ ପଞ୍ଜିକୃତ ରେସ୍ପିରେଟୋରୀ ଥେରାପିଷ୍ଟ ରେସିଡେଣ୍ଟ୍ ଓ୍ବେଲ୍ଫେୟାର ଆସୋସିଏସନ୍ ଏବଂ ସୋସାଇଟିକୁ ମାର୍ଗ ଦର୍ଶନ କରିବେ ରବିଶଙ୍କର ଡାଟା ଭାରତ କେବେ ବି ତଥ୍ୟ ସାମ୍ରାଜ୍ୟବାଦକୁ ବରଦାସ୍ତ କରିବ ନାହିଁ ବୋଲି ଆଇନ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ନାଗରିକମାନଙ୍କର ତଥ୍ୟ ସମ୍ରଦାୟ ଓ ଦେଶର ବୋଲି ସେ ସ୍ୱଷ୍ଟ କରିଛନ୍ତି ତଥ୍ୟର ସାର୍ବଭୌମତ୍ୱ ଉପରେ ସରକାର କେବେ ବି ସାଲିସ୍ କରିବେ ନାହିଁ ବୋଲି ଶ୍ରୀ ପ୍ରସାଦ କହିଛନ୍ତି କେନ୍ଦ୍ର ସରକାର ଦେଶରେ ଖିବଶୀଘ୍ ଏକ ତଥ୍ୟ ସ୍ତରକ୍ଷା ଆଇନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଏବଂ ସଂସଦର ଏକ ସିଲେକୁ କମିଟି ଏ ସଫପର୍କରେ ପରୀକ୍ଷା ନିରୀକ୍ଷା କରୁଛି ତାଙ୍କ ପିତାଙ୍କ ସ୍କତି ଉଦ୍ଦେଶ୍ୟରେ ଆୟୋଜିତ ଏକ ସମାରୋହକୁ ଭର୍ଚ୍ଚଆଲ୍ ସମ୍ଘୋଧନ କରି ସେ କହିଛନ୍ତି କରୋନା ଭୂତାଣୁ ଜନିତ ମହାମାରୀ କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଆଣିଦେଇଛି

ଡିକିଟାଲ୍ ବିତରଣ ସେବା ଦେଶକୁ ସଶକ୍ତ କରୁଥିବାବେଳେ ଡାଟାର ଗୋପନୀୟତାକୁ ନେଇ ସେ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି

ସନ୍ତାସବାଦୀ ଆକ୍ରମଣ ଘଟଣାରେ ମୃତ୍ୟୁବରଣ କରୁଥିବା ସମସ୍ତ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌରସଂସ୍ଥାର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଏହି ବୀମା ଯୋଜନା ଲାଗୁ ହେବ ସନ୍ତାସବାବର ବିପଭି ମଧ୍ୟରେ ଅନବରତ ଭାବେ କାଳାତିପାତ କରୁଥିବା ନିର୍ବାଚିତ ପ୍ରତିନିଧିମାନଙ୍କ ମନରେ ସୁରକ୍ଷାର ଭାବନା ଜାଗ୍ରତ କରି ତୂଶମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପଭି ନିଆଯାଇଛି ଉପରାଜ୍ୟପାଳ ଜିସି ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶାସନିକ ପରିଷଦ ବୈଠକରେ ସମସ୍ତ ବ୍ଲକ୍ ଉନ୍ନୟନ ପରିଷଦ ଚେୟାରମ୍ୟାନ୍ ସରପଞ୍ଚ ପଞ୍ଚ ତଥା ପୌରସଂସ୍ଥାଗୁଡ଼ିକର ନିର୍ବାଚିତ ସଦସ୍ୟମାନଙ୍କୁ ଏହି ଯୋଜନା ଅଧୀନରେ ବୀମାଭୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ମଙ୍ଗଲ ପାଣ୍ଡେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ମହାନ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଶ୍ଡେଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଆଜି ସ୍ମରଣ କରିଛନ୍ତି

ଶ୍ରୀ ଜାବଡେକର ଏହି ଅବସରରେ ସ୍ୱର୍ଗତ ପାଣ୍ଡେଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଇଣ୍ଡିଆ ସମନୁ ପାକିସ୍ତାନ ସେନାର ଅସ୍ତ୍ରବିରତି ଲଂଘନ ଓ ଆଖିବୁଜା ଗୁଳିଚାଳନାରେ ଗୋଟିଏ ଶିଶୁ ସମେତ ତିନିଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟଣା ଉପରେ ଭାରତ ପାକିସ୍ତାନ ଉଚ୍ଚାୟୁକ୍ତର ଅଧିକାରୀଙ୍କୁ ଡକାଇ ଦୂଢ଼ ପ୍ରତିବାଦ ଜଣାଇଛି ଜାମ୍ମୁକାଶ୍ମୀରର କ୍ରିଷ୍ଣାଘାଟି ସେକ୍ଟରରେ ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିଲା ମୃତ ବ୍ୟକ୍ତିମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି ପାକିସ୍ତାନ ସେନା ବର୍ବରୋଚିତ ଭାବେ ନିରୀହ ନାଗରିକମାନଙ୍କୁ ହତ୍ୟା ଘଟଣାକୁ ଭାରତ ତୀବ୍ର ନିନ୍ଦା କରିବା ସହ ଦୂଢ଼ ପ୍ରତିବାଦ କଣାଇଛି

ସୀମାପାର ସନ୍ତାସବାଦ ଓ ଭାରତରେ ଅନୁପ୍ରବେଶକୁ ପାକିସ୍ତାନ ଅନବରତ ସମର୍ଥନ ଯୋଗାଉଥିବା ଉପରେ ମଧ୍ୟ ଭାରତ ଦୃଢ଼ ପ୍ରତିବାଦ ଜଣାଇଛି

ଏହି ଟିମ୍ରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ନିର୍ଦ୍ଦେଶକ ଡକ୍ର ଏସ୍କେ ସିଂ ଓ ନ୍ରଆଦିଲ୍ଲୀ ଏମ୍ସ ମେଡିସିନ୍ ବିଭାଗ ଆସୋସିଏଟ ପ୍ରଫେସର ନିରକ୍ତ ନିଶ୍ଚଳ ଯିବେ